ଦେଶର କେତେକ ନିର୍ଦ୍ଧିଷ୍ ଅଞ୍ଞଳର ଚାଷୀ ଏହାକୁ ବିରୋଧ କରୁଥିଲେ ମଧ୍ଧ ଅନ୍ୟାନ୍ୟ ଅଞ୍ଞଳରେ ଏହି ଆଇନର ସ୍ବଫଳ ଚାଷୀ ପାଇସାରିଲେଣି

କେତେକ ମାଓବାଦୀ ଖସି ପଳାଇବାରେ ସଫଳ ହୋଇଛନ୍ତି ବୋଲି ଶ୍ରୀ ଖିଲାର କହିଛନ୍ତି

କରୋନା ସଂକ୍ରମଣକୁ ଦୃଷ୍କିରେ ରଖ୍ ଏହି ନିଷ୍ବତ୍ତି ନିଆଯାଇଥିବା ଜଣାପଡିଛି

ଦୁର୍ଘଟଶାକୁ ନେଇ ସ୍ଚାନୀୟ ଲୋକଙ୍ ମଧ୍ଧରେ ଉଉେଜନା ପ୍ରକାଶ ପାଇଥିଲା ଏବଂ ଜଳେଶ୍ୱର ଚନ୍ଦନେଶ୍ୱର ମୁଖ୍ୟ ରାସ୍ତାକୁ ସେମାନେ ଅବରୋଧ କରି ରଖିଥିଲେ ତେବେ ଦୁର୍ଘଟଶା ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ପୁଲିସ କହିଛି

ସଂଘ କହିଛି ଅନ୍ୟ ରାକ୍ୟଗୁଡିକ ଭଳି ଓଡିଶାରେ ମଧ୍ଧ ଘରୋଇ ସ୍କୁଲଗୁଡିକ ଉପରେ ସରକାରଙ୍କର ଅଙ୍କୁଶ ରହିବାର ଆବଶ୍ୟକତା ରହିଛି

ବାରଗୁଡିକୁ ସିଲ୍ କରିବା ଲାଗି ଅବକାରୀ ବିଭାଗକୁ ଚିଠି ଲେଖାଯିବ ବୋଲି ପୁଲିସ ସ୍ଚନା ଦେଇଛି

ଏବେ ସମଗ୍ର ରାଜ୍ୟରେ ପାଗ ଶୁଖୁଲା ରହିବା ସହ ଉପକୁଳ ଏବଂ ଆଭ୍ୟନ୍ତରୀଣ ଅଞ୍ଞଳରେ ସକାଳୁ ଘନ କୁହୁଡି ଦେଖ୍ବାକୁ ମିଳୁଛି